ଉତ୍ତର ପ୍ରଦେଶର ଗୋରଖପୁରଠାରେ ପ୍ରଧାନମନ୍ତୀ କିଷାନ୍ ସମ୍ମାନ ନିଧି ଯୋଜନାର ଶ୍ରଭାରମ୍ଠ କଲେ ପ୍ରଧାନମନ୍ତୀ

ଦେଶପ୍ରେମ ଆତ୍କବଳି ଓ ଧୈର୍ଯ୍ୟ ପ୍ରଦର୍ଶନ କରିଥିବା ଏହି ପରିବାରଗୁଡ଼ିକଠାରୁ ପ୍ରେରଣା ଗ୍ରହଶ କରି ଦେଶସେବା ପାଇଁ ଆଗେଇ ଆସିବାକୁ ପ୍ରଧାନମନ୍ତୀ ଯୁବପିତିକୁ ଆହ୍ବାନ ଜଣାଇଛନ୍ତି

ସେ ଓଡ଼ିଶା କେରଳ କର୍ଷାଟକ ଓ ପଣିମବଙ୍ଗର ଜଣେ ଲେଖାଏଁ ଚାଷୀଙ୍କ ସହ କଥା ହୋଇଥିଲେ ଓଡ଼ିଶାର ନିମାପଡ଼ା ଅଞ୍ଚଳର ଚାଷୀ ଗୌରୀପ୍ରିୟା ମହାପାତ୍ରଙ୍କ ସହିତ ପ୍ରଧାନମନ୍ତୀ କଥା ହୋଇଥିଲେ

ଏଥ୍ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍କା ଗ୍ରହଣ କରାଯାଇଛି